ପରୀକ୍ଷା ଅବଧି ତିନି ଘଙ୍ଙା ଧାର୍ଯ୍ୟ ହୋଇଛି

ଏନ୍ଟିଏ ଓ୍ୱେବ୍ସାଇଟ୍ରେ ବିସ୍ତୃତ ଭାବେ ନୂଆ ନୟର ବ୍ୟବସ୍ରା ସନ୍ନିବେଶିତ ହୋଇଥିବା କୁହାଯାଇଛି

ଏ ସଂପର୍କରେ ଆମିକସ୍ କ୍ୟୁରୀଙ୍କ ଦ୍ୱାରା କେନ୍ଦ୍ର ଗୃହ ମନ୍ତଶାଳୟକୁ ଅବଗତ କରାଯାଇଥିଲା

ଏହାକୁ କଳାହାଣ୍ଡି ଆରକ୍ଷୀ ଅଧିକ୍ଷକ ବତୁଲା ଗଙ୍ଗାଧର ଉଦ୍ଘାଟନ କରିଛନ୍ତି